ଏବଂ ତ୍ତଶମଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ

ଦୁଇଦେଶ ମଧ୍ୟରେ ଜନସମ୍ପର୍କ ବାଣିଜ୍ୟ ଓ ଅର୍ଥନୀତି ପ୍ରତିରକ୍ଷା ଓ ନିରାପତ୍ତା ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ଏବଂ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରଗୁଡିକରେ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ସମ୍ପର୍କକୁ ନିବିଡ କରିବ ବୋଲି ଏହି ଉଚ୍ଚାଭିଳାଷୀ ରୂପରେଖରେ ଦର୍ଶାଯାଇଛି ଦୁଇନେତାଙ୍କ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ଶିଖର ବୈଠକରେ କୋଭିଡ ପରିସ୍ଥିତି ସମେତ ମହାମାରୀର ମୁକାବିଲା ପାଇଁ ବିଶ୍ୱସ୍ତରରେ ଚାଲିଥିବା ସହଯୋଗ ବିଷୟରେ ମଧ୍ୟ ଆଲୋଚନା ହୋଇଛି ଟିକା ପ୍ରସ୍ତୁତି ଓ ବିତରଣ କ୍ଷେତ୍ରରେ ବିଶ୍ୱସ୍ତରରେ ଚାଲିଥିବା ସହଭାଗିତାକୁ ଉଭୟ ନେତା ପ୍ରଶଂସା କରିଛନ୍ତି ଭାରତରେ ଦ୍ୱିତୀୟ ଲହର ମହାମାରୀର ମ୍ରକାବିଲା ପାଇଁ ବ୍ରିଟେନ ପକ୍ଷରୁ ଯୋଗାଯାଇଥିବା ଚିକିତ୍ସା ସହାୟତା ଅତ୍ୟନ୍ତ ସହାୟକ ହୋଇପାରିଛି ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି ବୈଠକ ଶେଷରେ ଉଭୟ ନେତା ନୂଆ ଭାରତ ବ୍ରିଟେନ ବିଶ୍ୱ ଅଭିନବତା ଭାଗିଦାରୀ ସମ୍ପର୍କ ବିଷୟରେ ଘୋଷଣା କରିଛନ୍ତି

ଆଇସିଏମଆର କରୋନା ମହାମାରୀର ଦ୍ୱିତୀୟ ଲହରୀ କାଳରେ କୋଭିଡ ପରୀକ୍ଷା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ପରିଷଦ ପକ୍ଷରୁ କୁହାଯାଇଛି କୋଭିଡ ନମୁନା ପରୀକ୍ଷା କରୁଥିବା କର୍ମଚାରୀମାନେ ସଂକ୍ରମିତ ହେବା ସାଙ୍ଗକୁ ବହୁସଂଖ୍ୟାରେ ନମୁନା ପରୀକ୍ଷା ପାଇଁ ଆସୁଥିବାରୁ ପରୀକ୍ଷାଗାରଗୁଡିକରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି ଏହି ପରିସ୍ଥିତି କାରଣରୁ ଆରଟିପିସିଆର ଓ ଆଣ୍ଟିଜେନ ପରୀକ୍ଷା ପାଇଁ ଅସୁବିଧା ସୃଷ୍ଟି ହୋଇଛି ତେଣୁ କୌଣସି ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ଦୁଇଥର ଲେଖାଏଁ ଆରଟିପିସିଆର ପରୀକ୍ଷା କରନ୍ତୁ ନାହିଁ କରୋନାରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିମାନେ ମଧ୍ୟ ଆରଟିପିସିଆର ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଡିସ୍ଚାର୍ଜ୍ ନୀତିରେ ଦର୍ଶାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଉଲ୍ଲେଖ କରାଯାଇଛି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ଆରଟିପିସିଆର ପରୀକ୍ଷା ବାରଣ କରାଯାଉ ବୋଲି କୁହାଯାଇଛି କାରଣ ଏହା ଦ୍ୱାରା ପରୀକ୍ଷାଗାରଗୁଡିକରେ ଭିଡ କମ୍ ହୋଇପାରିବ ସରକାରୀ ସ୍ତରରେ ରାପିଡ ଆଣ୍ଟିଜେନ ଟେଷ୍ଟ ପ୍ରତି ଧ୍ୟାନ ଦେବାକୁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି

ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍ ଗଡକରୀ ଟୁଇଟ୍ କରି କହିଛନ୍ତି ଏହି ପ୍ଲାଣ୍ଟଗୁଡିକର ସିଭିଲ ଓ ଇଲେକ୍ଟିକାଲ କାମକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବେ ଏବଂ ଯୁଦ୍ଧକାଳୀନ ଭିଭିରେ ଏହି ପ୍ଲାଙ୍କଗୁଡିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ରୋଗୀମାନଙ୍କୁ ଅକ୍କିଜେନ ଯୋଗାଇବା କ୍ଷେତ୍ରରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧୀନରେ କାମ କରୁଥିବା ଯନ୍ତ୍ରୀମାନେ ଡାକ୍ତରମାନଙ୍କ ସହ ମିଳିମିଶି କାମ କରିବେ ବୋଲି ଶ୍ରୀ ଗଡକରୀ ଜଣାଇଛନ୍ତି ଫାଇଭ୍ ଜି ଫାଇଭ୍ ଜି କାରିଗରି ବିଦ୍ୟାର ବ୍ୟବହାର ଓ ଉପଯୋଗ ପାଇଁ ପରୀକ୍ଷା କରିବା ସକାଶେ ସରକାର ଟେଲିକମ୍ ସେବା ଯୋଗାଣକାରୀମାନଙ୍କୁ ଅନୁମତି ଦେଇଛନ୍ତି ଭାରତୀ ଏୟାର୍ ଟେଲ୍ ଲିମିଟେଡ୍ ରିଲାଏନ୍ନ କିଓ ଇନ୍ଫୋକମ୍ ଲିମିଟେଡ୍ ଭୋଡାଭୋନ୍ ଆଇଡିଆ ଲିମିଟେଡ୍ ଓ ଏମ୍ଟିଏନ୍ଏଲ୍ ଫାଇଭ୍ ଜି କାରିଗରି ବିଦ୍ୟା ଉପଯୋଗର ପରୀକ୍ଷଣ ପାଇଁ ଆବେଦନ କରିଥିଲେ ଏଇ ଟେଲିଫୋନ୍ ଯୋଗାଣକାରୀ କମ୍ପାନୀ ଗୁଡ଼ିକ ପକ୍ଷରୁ ମୂଳ ସରଞ୍ଜାମ ଉତ୍ପାଦନକାରୀ ଓ କାରିଗରୀ ବିଦ୍ୟା ଯୋଗାଶକାରୀ ଏରିକ୍ସନ୍ ନୋକିଆ ସାମସଙ୍ଗ୍ ଓ ସି ଡଟ୍ ସହ ବୁଝାମଣା କରିଥିଲେ ରିଲାଏନ୍ନ ଜିଓ ଇନ୍ଫୋକମ୍ ନିଜେ ସ୍ୱଦେଶରେ ତିଆରି କରିଥିବା କାରିଗରୀ ବିଦ୍ୟାର ପରୀକ୍ଷା କରିବ

କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଶପଥଗ୍ରହଣ ଉହବରେ ଯୋଗଦେବା ପାଇଁ ଅତି କମ୍ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ଶପଥଗ୍ରହଣ ଉତ୍ସବ ପରେ ରାଜ୍ୟରେ ନବନିର୍ବାଚିତ ବିଧାୟକମାନେ ଆସନ୍ତାକାଲି ଓ ପରଦିନ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭାରେ ଶପଥ ନେବେ

ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି ପଞ୍ଜାବ ହରିୟାଣା ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ରାକସ୍ଥାନ ଉତ୍ତରାଖଣ୍ଡ ଚଣ୍ଡିଗଡ ହିମାଚଳ ପ୍ରଦେଶ ଦିଲ୍ଲୀ ଗୁଜରାଟ ଜାମ୍ମୁ ଓ କାଶ୍ମୀର ଏବଂ ବିହାରରୁ ସର୍ବନିମ୍ନ ସରକାରୀ ମୂଲ୍ୟରେ ଗହମ ସଂଗ୍ରହ ଧୀରେ ଧୀରେ ବୃଦ୍ଧି ପାଉଛି

ରେଳମନ୍ତ୍ରଶାଳୟ କହିଛି ଏହି ସଙ୍ଗରୋଧ ରେଳବଗିଗୁଡିକୁ ସହଜରେ ଅନ୍ୟସ୍ଥାନକୁ ନିଆଯାଇ ଆବଶ୍ୟକ ସ୍ଥାନମାନଙ୍କରେ ରଖାଯାଇପାରିବ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ କରି କହିଛନ୍ତି ରାଜ୍ୟର ମନ୍ତ୍ରୀଗଣ ଓ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଏହି ନିଷ୍ପତ୍ତି ନିଆଯାଇଛି ଟିକାଦାନ କେନ୍ଦ୍ର ବ୍ୟାଙ୍କ ଓ ଅତ୍ୟାବଶ୍ୟକୀୟ ସେବା ଖୋଲା ରହିବ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ କାର୍ଯ୍ୟାଳୟ ଏବଂ ସରକାରୀ ତଥା ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ

ପ୍ରତ୍ୟେକ ଧର୍ମସ୍ଥଳୀକୁ ବନ୍ଦ ରଖାଯିବ

ଏହି ମାସ ଶେଷରେ ଜେଇଇ ମେନ୍ ପରୀକ୍ଷା ହୋଇଥାନ୍ତା ପୂର୍ବରୁ ଏପ୍ରିଲ୍ ମାସରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥୁଗିତ ରଖାଯାଇଥିଲା ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ଓ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପଭି ନିଆଯାଇଛି ଅଧିକ ସୂଚନା ପାଇଁ ଏନ୍ଟିଏ ୱେବ୍ସାଇଟ୍କୁ ଦେଖିବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଆଇପିଏଲ୍ ପରିଚାଳନା ପରିଷଦ ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଏକ ଜରୁରୀକାଳୀନ ବୈଠକରେ ଆଇପିଏଲ୍ ପ୍ରତିଯୋଗୀତାକୁ ତୁରନ୍ତ ବନ୍ଦ ରଖିବା ପାଇଁ ନିଷ୍ପଭି ନିଆଯାଇଥିଲା ଆଇପିଏଲ୍ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଖେଳାଳି ସମର୍ଥନ କର୍ମଚାରୀ ଓ ଅନ୍ୟ ଅଂଶଗ୍ରହଣକାରୀମାନଙ୍କ ନିରାପତ୍ତାକୁ ବିପନ୍ନ କରାଯାଇ ପାରିବ ନାହିଁ ଏଣୁ ଏହି ପ୍ରତିଯୋଗୀତାକୁ ବାତିଲ କରାଯାଇଛି ଦେଶରେ ଦ୍ୱିତୀୟ ଲହର କୋଭିଡ୍ର ସଂକ୍ରମଣକୁ ଦୃଷ୍ଟିରୁ ରଖି ଆଇପିଏଲ୍ କ୍ରିକେଟ୍ ଖେଳକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିଲା